ମୁଖ୍ୟମନ୍ତ୍ରୀ ତଥା ଅନ୍ୟାନ୍ୟ ବରିଷ୍ଣ ପଦାଧିକାରୀଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ଶ୍ୱୀ ମୋଦି ପରିସ୍ଥିତିର ସମୀକ୍ଷା କରିବେ ଗତକାଲି ରାତିରେ ପ୍ରଧାନମନ୍ତ୍ରୀ ଥିରୁବନନ୍ତପୁରମ୍ଠାରେ ପହଞ୍ଚୁଛନ୍ତି ବିମାନବନ୍ଦରଠାରେ ତାଙ୍କୁ ରାଜ୍ୟପାଳ ପି ସଦାଶିବମ୍ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ୍ ଏବଂ ରାଜ୍ୟ ମନ୍ତିମଣ୍ଡଳ ସଦସ୍ୟମାନେ ସ୍ୱାଗତ କରିଥିଲେ ଗତକାଲି ଶ୍ରୀ ମୋଦି ମୁଖ୍ୟମନ୍ତ୍ରୀଙ୍କ ସହ ଟେଲିଫୋନ୍ ମାଧ୍ୟମରେ ବନ୍ୟା ପରିସ୍ଥିତି ସଂପର୍କରେ ପଚାରି ବ୍ରଝିଥିଲେ ଏନସିଏମସି କେରଳ କେରଳର ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ କ୍ରାତୀୟ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକରେ ନିଷ୍କଭି ନିଆଯାଇଛି ଏହି କାର୍ଯ୍ୟରେ ତିନି ବାହିନୀ ସମେତ ଅନ୍ୟାନ୍ୟ ସଂସ୍ଥାକୁ ଜଡ଼ିତ କରିବାକୁ ନିଷ୍ପଭି ନିଆଯାଇଛି

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଜଣେ ପ୍ରବକ୍ତା ଏ ସଂପର୍କରେ ସୂଚନା ଦେଇ କହିଛନ୍ତି ଗତକାଲି ନୁଆଦିଲ୍ଲୀଠାରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କମିଟିର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇ ବନ୍ୟା ପରିସ୍ଥିତି ଯୋଗୁଁ ପ୍ରଭାବିତ ଅଞ୍ଚଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରାଯାଇଛି ଗତ ଦୁଇଦିନ ମଧ୍ୟରେ କମିଟିର ଏହା ଦ୍ୱିତୀୟ ବୈଠକ କ୍ୟାବିନେଟ୍ ସଚିବ ପିକେ ସିହ୍ନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ତିନି ସେନା ମୁଖ୍ୟ ସ୍ୱରାଷ୍ଟ୍ର ସଚିବ ଅଂଶ ଗ୍ରହଣ କରିଥିଲେ

ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏହି ବୈଠକ ଅନୁଷ୍ଠିତ ହୋଇଛି ବୋଲି ପ୍ରବକ୍ତା ସୂଚନା ଦେଇଛନ୍ତି ଆଜି ଏହି କମିଟିର ଆଉ ଏକ ବୈଠକ ଅନୁଷ୍ଠିତ ହୋଇ ପରିସ୍ଥିତିର ସମୀକ୍ଷା କରାଯିବ ଆର୍ମି କର୍ଣ୍ଣାଟକ ଫ୍ଲୁଡ୍ କେରଳ ସୀମାନ୍ତବର୍ତ୍ତୀ କର୍ଣ୍ଣାଟକ ରାଜ୍ୟର କୋଡାରୁ ଜିଲ୍ଲାରେ ବନ୍ୟା ଏବଂ ଭୂସ୍କଳନ ଯୋଗୁଁ ଅଟକି ରହିଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟରେ ସେନାବାହିନୀ ସାମିଲ ହୋଇଛି ଅଧିକାରୀମାନେ କହିଛନ୍ତି କୋଡାରୁକୁ ସଂଯୋଗ କରୁଥବବା ସମସ୍ତ ପ୍ରମୁଖ ସଡ଼କଗୁଡ଼ିକୁ ବନ୍ଦ କରି ଦିଆଯାଇଥିବା ବେଳେ ଉଦ୍ଧାର କାର୍ଯ୍ୟ କୋରସୋରରେ ଚାଲିଛି ସେନାର ଡୋଗ୍ରା ରେଜିମେଣ୍ଟର ଏକ ଦଳ ଏହି ଅଭିଯାନରେ ସାମିଲ ଅଛି

ବନ୍ୟା ପରିସ୍ଥିତି ଏବଂ ରିଲିଫ୍ କାର୍ଯ୍ୟ ସଂପର୍କରେ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀ ଏସ୍ଡି କୁମାରସ୍ୱାମୀ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଛନ୍ତି

ଆକି ସକାଳେ ପ୍ରତିରକ୍ଷା ବିଭାଗର ବିମାନ ଯୋଗେ ହାଇଦ୍ରାବାଦର ବେଗମପେଟ୍ ବିମାନ ବନ୍ଦରରୁ ଏହି ଖାଦ୍ୟ ଆକାଶମାର୍ଗରେ ପଠାଯିବ

କେରଳ ଆସିଷ୍ଟାନ୍ନ କେରଳର ବନ୍ୟା ପ୍ରଭାବିତ ଅଞ୍ଚଳ ପାଇଁ ବିଭିନ୍ନ ରାଜ୍ୟ ସରକାର ସହାୟତାର ହାତ ବଢ଼ାଇଛନ୍ତି

ମୁଖ୍ୟମନ୍ତ୍ରୀ କେଚନ୍ଦ୍ରଶେଖର ରାଓ କେରଳକୁ ଏହି ରାଶି ତୁରନ୍ତ ପ୍ରଦାନ କରିବାକୁ ରାଜ୍ୟର ମୁଖ୍ୟଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

ଗତକାଲି ନୂଆଦିଲ୍ଲୀଠାରେ ବିଭାଗୀୟ ମନ୍ତ୍ରୀ ମେନକା ଗାନ୍ଧୀ ଟ୍ସିଟ୍ କରି ଏହି ସୂଚନା ଦେଇଛନ୍ତି

ଆବଶ୍ୟକସ୍ଥଳେ ଅଧିକ ଖାଦ୍ୟ ଯୋଗାଇଦେବା ପାଇଁ ମନ୍ତ୍ରୀ ଶ୍ରୀମତୀ ଗାନ୍ଧୀ ରାଜ୍ୟ ସରକାରଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି

ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବୀଣ କୁମାର ଜଗନ୍ନାଥ ପୋର୍ଟ ଲୁଇସ୍ଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀକୁ ଉଦ୍ଘାଟନ କରିବେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସମେତ ଅନ୍ୟାନ୍ୟ ମନ୍ତ୍ରୀ ଏହି ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ଚଳିତବର୍ଷ ଏହି ସମ୍ମିଳନୀର ବିଷୟବସ୍ତୁ ରହିଛି ' ହିନ୍ଦୀ ଜଗତ ଏବଂ ଭାରତୀୟ ସଂସ୍କୃତି'

ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀର ସଫଳତା କାମନା କରିଛନ୍ତି ବିଶ୍ୱରେ ହିନ୍ଦୀଭାଷାର ପ୍ରଚାର ଏବଂ ପ୍ରସାର କ୍ଷେତ୍ରରେ ଏହି ସମ୍ମିଳନୀ ବିଶେଷ ସହାୟକ ହେବ ବୋଲି ଶ୍ରୀ ମୋଦି ଆଶା ପ୍ରକାଶ କରିଚ୍ଛନ୍ତି

ବିନ୍ ଜାଏଦ୍ ଅଲ୍ ନାହ୍ୟାନ୍ କେରଳର ବନ୍ୟା ପ୍ରଭାବିତ ଅଞ୍ଚଳକୁ ରିଲିଫ୍ ଯୋଗାଣ ଉଦ୍ଦେଶ୍ୟରେ ଏକ ଜାତୀୟ ତ୍ୱରିତ କମିଟି ଗଠନ କରିଛନ୍ତି ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ ଅନୁଯାୟୀ ଏମିରେଟ୍ସ ରେଡ୍ କ୍ରେସେଷ୍ଟ୍କ ଅଧ୍ୟକ୍ଷତାରେ ଗଠିତ ହେବାକୁ ଥିବା ଏହି କମିଟିରେ ଅନ୍ୟାନ୍ୟ ମାନବାଧୂକାର ସଂଗଠନ ପ୍ରତିନିଧି ସଦସ୍ୟ ରହିବେ ରିଲିଫ୍ କାର୍ଯ୍ୟ ପାଇଁ କମିଟି ସେଠାରେ ବସବାସ କରୁଥିବା ଭାରତୀୟ ସଂପ୍ରଦାୟର ବିଶିଷ୍ଟ ବ୍ୟକ୍ତିମାନଙ୍କ ସହଯୋଗ ଲୋଡ଼ିଛନ୍ତି

ବାଜପେୟୀ ଆସେସ୍ ଉତ୍ତରପ୍ରଦେଶ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍କ ପାତ୍ର ବିସର୍ଜନ କରାଯିବ ସେହିସବୁ ସ୍ଥାନର ଏକ ତାଲିକା ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାରଙ୍କର ଜଣେ ମୁଖପାତ୍ର କହିଛନ୍ତି ଉତ୍ତରପ୍ରଦେଶ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ କର୍ମଭୂମି ଥିଲା ଏବଂ ରାକ୍ୟର ଅଧିକାଂଶ ସ୍ଥାନ ସହିତ ବାଜପେୟୀଙ୍କର ନିବିଡ଼ ସଂପର୍କ ରହିଥିଲା ଯଦିଓ ତାରିଖ ଏ ପର୍ଯ୍ୟନ୍ତ ଚୂଡ଼ାନ୍ତ କରାଯାଇ ନାହିଁ ତେବେ ଚଳିତ ମାସ ଶେଷ ଆଡ଼କୁ ଏହି ବିସର୍ଜନ କରାଯିବ ବୋଲି ଜଣାପଡ଼ିଛି

ଗତକାଲି ନବଗଠିତ କ୍ଷାତୀୟ ଆସେମ୍ବିର ନେତା ଭବେ ଇମ୍ରାନ୍ଙ୍କୁ ନିର୍ବାଚିତ କରାଯାଇଛି

କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ସିବିଡିଟିର ସଦସ୍ୟ ସାବ୍ରୀ ଭଟ୍ଟଶାଳୀ ଗତକାଲି ଗୌହାଟୀଠାରେ ଏ ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ କେନ୍ଦ୍ରୀୟ ରାଜସ୍ୱର ଅଧାରୁ ଅଧିକ ଆୟକର ବିଭାଗ ସଂଗ୍ରହ କରିଛି ଏସିଆନ୍ ଗେମ୍ସ ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାଠାରେ ଅଷ୍ଟାଦଶ ଏସୀୟ କ୍ରୀଡ଼ା ପ୍ରତିଯୋଗିତା ଆଜିଠାରୁ ଆନୁଷ୍ଠାନିକ ଭାବେ ଆରୟ ହେବ ଆଜି ସନ୍ଧ୍ୟାରେ ଉଦ୍ଘାଟନୀ ଉହବ ଅନୁଷ୍ଠିତ ହେବାକୁ ଥିବା ବେଳେ ଆସନ୍ତାକାଲିଠାରୁ ଅଧିକାଂଶ ପ୍ରତିଯୋଗୀତା ଆରମ୍ଭ ହେବ ହ୍ୟାଣ୍ଡ୍ବଲ୍ ଫୁଟ୍ବଲ୍ ସମେତ କେତେକ ପ୍ରତିଯୋଗିତା ଗତ ସପ୍ତାହରୁ ଆରମ୍ଭ ହୋଇଯାଇଛି

ସୁପ୍ରସିଦ୍ଧ ଗାୟିକା ଆନ୍ ଗୁନ୍ଙ୍କ ଭଳି ବହୁ ପ୍ରସିଦ୍ଧ କଣ୍ଠଶିଳ୍ପୀ ଯୋଗ ଦେଉଥିବା ଏହି ବର୍ଣ୍ଣାଡ଼୍ୟ ଉଦ୍ଘାଟନୀ ଉହବରେ ଭାରତୀୟ କ୍ଷାଭେଲିନ୍ ଖେଳାଳି ନୀରଜ ଚୋପ୍ରା ଜାତୀୟ ପତାକା ଧରି ଦଳର ନେତୃତ୍ୱ ନେବେ

କ୍ରିକେଟ ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ କ୍ରିକେଟ ଟେଷ୍ଟ ଆଜିଠାରୁ ନଟିଂହାମର ଟ୍ରେଣ୍ଟବ୍ରିଜଠାରେ ଆରମ୍ଭ ହେବ

ତେଣ୍ର ତ୍ତୀୟ ଟେଷ୍ଟକ୍ ଭାରତ କିତି ସିରିଜକ୍ ନିଜ ସପକ୍ଷରେ ଆଶିବାକ୍ ଉଦ୍ୟମ କରିବ